ଅନେକ ରାଜ୍ୟ ସରକାର ଓ ବିଶେଷଜ୍ଞ ଲକ୍ଡାଉନ୍ ସମୟସୀମାକୁ ସମ୍ପ୍ରସାରଣ କରିବାକୁ ଅନୁରୋଧ କରିଥିବା ସେ କହିଛନ୍ତି

ପିଏମ୍ ଡିସକସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଏକ ସାମାଜିକ ଜରୁରିକାଳୀନ ଅବସ୍ଥା ବୋଲି ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଅନେକ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରିବା ପାଇଁ ଅନୁରୋଧ କରିଛନ୍ତି ପାର୍ଲାମେଣ୍ଟରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦୀ କହିଛନ୍ତି ସମଗ୍ର ଦେଶକୁ ବାଧ୍ୟ ହୋଇ ଏଭଳି କଠୋର ନିଷ୍କଭି ନେବାକୁ ପଡ଼ିଛି ଓ ସାବଧାନ ରହିବା ପାଇଁ ଏହାକୁ ଆମକୁ କାରି ରଖିବାକୁ ପଡ଼ିବ ସେ କହିଛନ୍ତି ଏଭଳି ଘଡ଼ିସନ୍ଧି ମୁହର୍ତ୍ତରେ ଦେଶକୁ ଏହାର କାର୍ଯ୍ୟ ପଦ୍ଧତି ଓ ଶୈଳୀରେ ପରିବର୍ତ୍ତନ ଆଶିବାକୁ ପଡ଼ିବ ଶ୍ରୀ ମୋଦୀ କହିଛନ୍ତି ଏହି ସଂଗ୍ରାମରେ ସବୁ ରାଜନୈତିକ ଦଳଗୁଡ଼ିକ ଐକ୍ୟବଦ୍ଧ ହୋଇ ଏହାର ମୁକାବିଲା କରୁଥିବାରୁ ଦେଶରେ ଏକ ସକାରାତ୍ମକ ତଥା ଗଠନମ୍ବଳକ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି

ସେ କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କର ଏଥିରେ ଅବଦାନ ରହିଛି ଶ୍ରୀ ମୋଦୀ କହିଛନ୍ତି ସାମାଜିକ ଦୂରତା ବଜାୟ ରଖିବା ହେଉ ଜନତା କର୍ଫ୍ୟୁ ହେଉ କିମ୍ବା ଗୁହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ହେଉ ସବୁଗୁଡ଼ିକର ପାଳନରେ ଦେଶର ଜନସାଧାରଣ ନିଷାପରତାର ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ପରିସ୍ଥିତିର ପ୍ରଭାବ ବିଷୟରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭୂତାଣୁ ସଂକ୍ରମଣର ତୀବ୍ରତାକୁ ରୋକିବାରେ ସଫଳ ହେବାରେ ଭାରତ ବିଶ୍ୱର ମାତ୍ର ଅଞ୍ଚକିଛି ଦେଶଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ସେ କହିଛନ୍ତି ପରିସ୍ଥିତିରେ କ୍ରମାଗତ ଭାବେ ପରିବର୍ତ୍ତନ ଘଟୁଛି ଓ ଏଥିପାଇଁ ଆମ ସମସ୍ତଙ୍କୁ ସର୍ବଦା ଅଧିକ ସତର୍କ ଓ ସଜାଗ ରହିବାକୁ ପଡ଼ିବ ପ୍ରଧାନମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିଥିବା ନେତାମାନେ ଶ୍ରୀ ମୋଦୀ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ତାଙ୍କର ପ୍ରଶଂସା କରି ଏହି ସଂକଟଜନକ ମୁହ୍ରର୍ତ୍ତରେ ସମଗ୍ର ଦେଶ ତାଙ୍କ ପଛରେ ଛିଡ଼ା ହୋଇଛି ବୋଲି କହିଛନ୍ତି କରୋନା ଭୂତାଣୁ ବିପକ୍ଷରେ ଚାଲିଥିବା ସଂଗ୍ରାମରେ ଦେଶର ଦକ୍ଷତାକୁ ବୃଦ୍ଧି କରିବା ଲାଗି ସେମାନେ ବିଭିନ୍ନ ଅର୍ଥନୈତିକ ନୀତି ଓ ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ମତାମତ ଦେଇଛନ୍ତି ଗ୍ରହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରିବାକୁ ମତାମତ ଦେଇ ଏହା ସମାପ୍ତ ହେବା ପରେ ପର୍ଯ୍ୟାୟ ଭିତ୍ତିରେ ଏହାକୁ ବନ୍ଦ କରିବାକୁ ସେମାନେ ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଏହି କଥାବାର୍ତ୍ତାରେ ଅଂଶଗ୍ରହଣ କରିଥିବା ନେତାମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଶିବସେନା ନେତା ସଂଜୟ ରାଉତ ଡିଏମ୍କେ ନେତା ଟିଆର୍ ବାଲୁ ଏନ୍ସିପି ନେତା ଶରଦ ପାୱାର କେଡିୟୁ ନେତା ରାଜୀବ ରଞ୍ଜନ ସିଂହ ଲୋକଜନଶକ୍ତି ପାର୍ଟି ନେତା ଚିରାଗ ପାଶୱାନ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଓ ବିଏସ୍ପି ନେତା ଶତୀଶ ଚନ୍ଦ୍ର ମିଶ୍ରା ଥିଲେ ପ୍ରଧାନମନ୍ତ୍ରୀ ଆସନ୍ତା ଶନିବାର ଦିନ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତି ସଂକ୍ରାନ୍ତରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ପୂର୍ବରୁ ପ୍ରଧାନମନ୍ତ୍ରୀ ଏ ବିଷୟରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇଥର ବାର୍ତ୍ତାଳାପ କରିସାରିଛନ୍ତି

ଏହା ସହିତ ସମସ୍ତ ବକେୟା ଜିଏସ୍ଟି ଓ ଆମଦାନୀ ଶୁଳ୍କ ରିଫଣ୍ଡଗୁଡ଼ିକୁ ମଧ୍ୟ ପ୍ରଦାନ କରିବାକୁ ସରକାର ନିଷ୍ପଭି ନେଇଛନ୍ତି

ଦେଶରେ ସାମ୍ପ୍ରତିକ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟକରଦାତା ଓ ବ୍ୟବସାୟୀମାନଙ୍କୁ ତୁରନ୍ତ ରିହାତି ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଗଭ୍ ଆଡଭାଇଜରି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ନେଇ ଦେଖାଯାଉଥିବା କେତେକ ସାମାଜିକ ବାସନ୍ଦ ଭଳି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରାମର୍ଶ ଜାରି କରାଯାଇଛି କୌଣସି ସଫପ୍ରଦାୟ ବା ଗୋଷ୍ଠୀ ଓ ନିର୍ଦ୍ଦିଷ୍ଟ ଅଞ୍ଚଳକୁ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ପାଇଁ ବାସନ୍ଦ ନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ପରାମର୍ଶରେ କୁହାଯାଇଛି ଯେ ଜରୁରୀ ସ୍ୱାସ୍ଥ୍ୟଗତ ପରିସ୍ଥିତି ବେଳେ ଭୟ ଅନ୍ଧବିଶ୍ୱାସ ସମାଜର ବେଶି କ୍ଷତି ସାଥିତ କରିଥାଏ ଏହାଦ୍ୱାରା ହିଂସା ଗଣ୍ଡଗୋଳ ଓ ଅନାବଶ୍ୟକ ସାମାଜିକ ଅସ୍ଥିରତା ସୃଷ୍ଟି ହୋଇଥାଏ ନୂଆଦିଲ୍ଲୀର ନିଜାମୁଦ୍ଦିନ୍ରେ ଅନୁଷ୍ଠିତ ତବଲିଗି ଜମାତ ସଭାକୁ ନେଇ ସାମାଜିକ ଗଣମାଧ୍ୟମଗୁଡ଼ିକରେ କରାଯାଉଥିବା ଅପପ୍ରଚାର ଭଳି ଘଟଣାକୁ ବିଚାରକୁ ନେଇ ଏହି ପରାମର୍ଶ କାରି କରାଯାଇଛି କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ କ'ଣ କରାଯିବା ଉଚିତ୍ ଓ କ'ଣ କରାଯିବା ଉଚିତ୍ ନୁହେଁ ସେ ନେଇ କେତେକ ପରାମର୍ଶ ମଧ୍ୟ ଦିଆଯାଇଛି ସେଥିମଧ୍ୟରେ ସ୍ୱାସ୍ଥ୍ୟ ଓ ସଫେଇ କର୍ମୀମାନଙ୍କୁ ଦୂରେଇ ରଖିବା ଭଳି ମାନସିକତା ପରିହାର କରିବା ସହିତ ସେମାନଙ୍କୁ ଦୁର୍ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି ସୁପ୍ରିମ୍କୋର୍ଟ କରୋନା ସଂକ୍ରମିତ ଲୋକମାନଙ୍କର ଚିକିତ୍ସା କରୁଥିବା ଡାକ୍ତର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଉପଯୁକ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର ସୁରକ୍ଷା କର୍ମୀ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ଓ ସଫେଇ କର୍ମଚାରୀମାନେ କରୋନା ଭୂତାଣୁ ସଂକ୍ରମଣ ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ହୋଇଥିବାରୁ ସେମାନଙ୍କ ସ୍ୱରକ୍ଷା ପ୍ରତି ପ୍ରାଥମିକତା ପ୍ରଦାନ କରିବା ଦେଶର କର୍ତ୍ତବ୍ୟ ବୋଲି ବିଚାରପତି ଜଷିସ ଅଶୋକ ଭୂଷଣ ଓ ଏସ୍ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତରମାନଙ୍କ ଉପରେ ନିକଟକରେ ଦୁର୍ବ୍ୟବହାର ଘଟଣାକୁ ନେଇ ଖଣ୍ଡପୀଠ ଗଭୀର ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଆବଶ୍ୟକୀୟ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ପାର୍ସଲ ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ରେଳବାଇ ଦେଶବ୍ୟାପୀ ନିରବଚ୍ଛିନ୍ନ ପାର୍ସଲ ଟ୍ରେନ୍ ସେବା ଆରମ୍ଭ କରିଛନ୍ତି ଏହାଦ୍ୱାରା ସାଧାରଣ ଲୋକ ଶିଳ୍ପ ଓ କୃଷି କାର୍ଯ୍ୟ ପାଇଁ ବିଭିନ୍ନ ସାମଗ୍ରୀଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ ପରିବହନ କରାଯାଇ ପାରିବ

ଏହାଦ୍ଧାରା ଦେଶର ପ୍ରାୟ ଅଧିକାଂଶ ସହରକୁ ଅତ୍ୟାବଶ୍ୟକ ସାମଗ୍ରୀ ତ୍ୱରିତ ବେଗରେ ପହଞ୍ଚାଯାଇ ପାରିଛି ଏହା ସହିତ ଗୌହାଟୀକୁ ମଧ୍ୟ ସଂଯୋଗ କରାଯାଇ ପାରିଛି ଉତ୍ତର ପୂର୍ବାଞ୍ଚଳରେ ଏହାଦ୍ୱାରା ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଇ ପରିଛି ଏହି ପାର୍ସଲ ଟ୍ରେନ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବିଭିନ୍ନ ଇ କମର୍ସ କମ୍ପାନୀ ଓ ଅନ୍ୟାନ୍ୟ ଶିଳ୍ପସଂସ୍ଥା ବୁକ୍ କରିପାରିବେ ବୋଲି କ୍ରହାଯାଇଛି ହୋମ୍ ମିନିଷ୍ଟ୍ରି ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ତେବେ ଏହିସବୁ ସାମଗ୍ରୀର ବେଆଇନ୍ ମହକୁଦ କଳାବଜାରି ସହ ଅତ୍ୟଧିକ ଲାଭରେ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୂଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ରାଜ୍ୟ ସରକାରଗୁଡ଼ିକୁ କହିଛନ୍ତି

ଜନସାଧାରଣଙ୍କ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଓ ଚାହିଦାକୁ ଦୃଷ୍ଟିରେ ରଖି ନିୟମିତ ବ୍ୟବଧାନରେ ରାଜ୍ୟସରକାର ଗୁଡ଼ିକ ଖାଦ୍ୟ ସାମଗ୍ରୀ ମହକ୍ରୁଦ ରଖିବାର ନିର୍ଦ୍ଦିଷ୍ଟ ପରିମାଣ ଧାର୍ଯ୍ୟ ଖାଦ୍ୟ ସାମଗ୍ରୀର ସ୍କୁଲଭ ମୂଲ୍ୟ ସ୍ଥିର କରିବା ଉତ୍ପାଦନ ବୃଦ୍ଧି ସହ ଡିଲରମାନଙ୍କ ଆୟବ୍ୟୟର ଯାଞ୍ଚ କରିବା ପାଇଁ ଶ୍ରୀ ଭାଲା ଗୁରୁତ୍ୱାରୋପ କରିଛନ୍ତି ତେବେ ଯେଉଁ ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିର ନିୟମକୁ ଉଲ୍ଲୁଙ୍ଘନ କରିବେ ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୂଢ଼ ପଦକ୍ଷେପ ଗ୍ରହଣ କରାଯିବ

ଇଣ୍ଡିଆ ୟୁଏସ୍ ଡିସକସ୍ କୋଭିଡ୍ ନାଇଷ୍ଟିନ୍ ମହାମାରୀର ମୁକାବିଲା ଓ ଏଥିନିମନ୍ତେ ପାରସ୍କରିକ ସହଯୋଗ ସକାଶେ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଛି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଓ ଆମେରିକାର ବୈଦେଶିକ ବ୍ୟାପାର ଉପସଚିବ ଷ୍ଟିଫେନ୍ ଇ ବେଗନ୍ଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିବା କ୍ଷଣାପଡ଼ିଛି କୋଭିଡ୍ ନାଇଷ୍ଟିନ୍କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଗବେଷଣାତ୍ମକ ଉପାୟର ଆଦାନ ପ୍ରଦାନ ଓ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଚିକିତ୍ସା ଉପକରଣ ଓ ସୂଚନା ଆଦାନ ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ମଧ୍ୟରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଆଲୋଚନା ହୋଇଥିଲା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ଓ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା